ରାକ୍ୟର ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଶର ୟୁରିଆ ସାର ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ଆସନ୍ତାକାଲି ଗଣେଶପୂଜା

ଶ୍ରୀ ପ୍ରଧାନ ମୋଦି ସରକାରଙ୍କ ସମାବେଶୀ ଆର୍ଥିକ ଯୋଜନା ପ୍ରସଙ୍ଗରେ ଟ୍ୱିଟ୍ କରିଛନ୍ତି ଯେ ପ୍ରତ୍ୟେକ ଘରକୁ ବ୍ୟାଙ୍କ୍ ସହ ଯୋଡ଼ିବା ଏବଂ ବ୍ୟାଙ୍କ୍ ଖାତା ନଥିବା ପ୍ରତ୍ୟେକ ଲୋକଙ୍କୁ ବ୍ୟାଙ୍କିଂ ସୁବିଧା ପ୍ରଦାନ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ

ଏହା ପରେ ସେ ବିଭାଗୀୟ କେନ୍ଦ୍ରମନ୍ତୀ ମନସୁଖଲାଲ ମାଣ୍ଡଭିୟଙ୍କ ସହ ଫୋନ ଯୋଗେ କଥା ହୋଇଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି

ଗତକାଲି ଦୈତନଗରୀ କଟକ ଓ ଭୁବନେଶ୍ୱରରେ ଗଣେଶ ପ୍ରଜା ଉପରେ କଟକଶା ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ

ଛାତ୍ରଛାତ୍ରୀମାନେ ଆଜିଠାରୁ ଅନଲାଇନରେ ଆବେଦନ କରୁଛନ୍ତି

ଚଳିତବର୍ଷ ପାଇଁ କ୍ରୀଡା ମନ୍ତଶାଳୟ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି